ହେଲ୍ଥ କରୋନା ସ୍ୱାସ୍ଥ୍ୟ ମନ୍ତ୍ରୀ ଡକୁର ହର୍ଷବର୍ଦ୍ଧନ ଏକ ଉଚ୍ଚସ୍ତରୀୟ ବୈଠକରେ କରୋନା ଭୂତାଣୁ ସଂକ୍ରମଣ ଜନିତ ପରିସ୍ଥିତିର ସମୀକ୍ଷା କରିଛନ୍ତି ଏହି ବୈଠକରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ବରିଷ୍ଠ କର୍ମକର୍ତ୍ତା ମେଡିକାଲ୍ ସ୍ରପରିଟେଶେଣ୍ଟ ଓ କେନ୍ଦ୍ର ସରକାରୀ ହସ୍କିଟାଲ୍ଗ୍ରଡ଼ିକର ନିର୍ଦ୍ଦେଶକମାନେ ଯୋଗ ଦେଇଥିଲେ କେନ୍ଦ୍ରୀୟ ରାଜ୍ୟ ଓ ବିଦେଶରେ ଥିବା ଦୂତାବାସଗୁଡ଼ିକ ସ୍ତରରେ ବିଭିନ୍ନ ମନ୍ତ୍ରଣାଳୟ ସହ ସମନ୍ୱୟରେ ନିଆଯାଇଥିବା ପଦକ୍ଷେପଗୁଡ଼ିକ ବିଷୟରେ ତାଙ୍କୁ ଅବଗତ କରାଯାଇଛି ରାଜ୍ୟଗୁଡ଼ିକ ଦ୍ୱାରା ସକ୍ରିୟ ତଦାରଖ ସଂକ୍ରମିତ ଲୋକଙ୍କୁ ଠାବ କରିବା ଉଦ୍ୟମ ଓ ଭୂତାଣୁ ସଂକ୍ରମଣକୁ ରୋକିବା ପାଇଁ ସେମାନଙ୍କର ପ୍ରସ୍ତୁତିର ମନ୍ତ୍ରୀ ପ୍ରଶଂସା କରିଛନ୍ତି ପରିସ୍ଥିତିର ସମୀକ୍ଷା କରି ସମସ୍ତ ସ୍ୱାସ୍ଥ୍ୟ କର୍ମୀମାନଙ୍କ ପାଇଁ ପର୍ଯ୍ୟାପ୍ତ ସ୍ୱରକ୍ଷା ସରଞ୍ଜାମ ଯୋଗାଣର ସେ ସମୀକ୍ଷା କରିଛନ୍ତି ଆଗୁଆ ସତର୍କତାମଳକ ପଦକ୍ଷେପ ଗ୍ରହଣ ଭୂତାଣୁ ସମ୍ଭନ୍ଧୀୟ ଅପପ୍ରଚାରକ୍ତ ରୋକିବା ସର୍ବସାଧାରଣଙ୍କ ସଠିକ୍ ତଥ୍ୟ ଓ ନିର୍ଦ୍ଦେଶାବଳୀ ଦିଆଯିବା ଓ ପର୍ଯ୍ୟାପ୍ତ ଗବେଷଣାଗାର ସ୍ଥାପନ କରିବା ପାଇଁ ବହୁସ୍ତରୀୟ ପ୍ରଚାର ଅଭିଯାନ ଆରମ୍ଭ କରିବାକୁ ସ୍ୱାସ୍ଥ୍ୟ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି କରୋନା ଷ୍ଟେଜ୍ ଆଇସିଏମ୍ଆର୍ ଭାରତୀୟ ଡାକ୍ତରୀ ଗବେଷଣା ପରିଷଦ ଆଇସିଏମ୍ଆର୍ ମହାନିର୍ଦ୍ଦେଶକ ବଳରାମ ଭାର୍ଗବ କହିଛନ୍ତି ଦେଶରେ ଏପର୍ଯ୍ୟନ୍ତ କରୋନା ଭ଼ତାଣ୍ର କୌଣସି ସଂକ୍ରମିତ ବ୍ୟକ୍ତିଙ୍କଠାର୍ ଆଉ ଜଣଙ୍କ ଶରୀରରେ ପ୍ରବେଶ କରିବାର ଜଣାପଡ଼ି ନାହିଁ ଡକ୍କର ଭାର୍ଗବ କହିଛନ୍ତି ଭାରତରେ କରୋନା ଭୂତାଣୁ ସଂକ୍ରମଣ ଏବେ ସ୍ଥାନୀୟ ସ୍ତରରେ ସୀମିତ ହୋଇ ଷ୍ଟେଜ୍ ଟ୍ର ରେ ରହିଛି

ସେ କହିଛନ୍ତି ଆଇସିଏମ୍ଆର୍ ଏହାର ଗବେଷଣା ନେଟୱର୍କ ବୃଦ୍ଧି କରି ଭୂତାଣୁ ପରୀକ୍ଷା କରାଯିବା ବ୍ୟବସ୍ଥାକୁ ତ୍ୱରାନ୍ୱିତ କରିବ

ଚଳିତ ସପ୍ତାହ ଶେଷ ଆଡ଼କ୍ ସେହି ଗବେଷଣାଗାରଗୁଡ଼ିକରେ ନମୁନା ପରୀକ୍ଷା ଆରମ୍ଭ କରାଯିବ କରୋନା ଡବ୍ୟୁଏସ୍ଓ କରୋନା ଭୂତାଣୁ ସଂକ୍ରମଣ ବ୍ୟାପିବାକୁ ରୋକିବା ଦିଗରେ ଦ୍ରତ ପଦକ୍ଷେପ ଗ୍ରହଣ କରିବାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦକ୍ଷିଣ ଏସୀୟ ରାଷ୍ଟ୍ରଗୁଡ଼ିକୁ ଆହ୍ୱାନ ଦେଇଛି ଦକ୍ଷିଣ ଏସୀୟ ଅଞ୍ଚଳରେ କରୋନା ଭୂତାଶୁ ସଂକ୍ରମିତ ଲୋକଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଡବ୍ଲ୍ୟଏଚ୍ଓ ପକ୍ଷରୁ ଏହି ଅନୁରୋଧ କରାଯାଇଛି

ଡବ୍ଲ୍ୟୁଏଚ୍ଓ କହିଛି କିଛି ଦକ୍ଷିଣ ଏସୀୟ ଦେଶରୁ ମିଳିଥିବା ତଥ୍ୟ ଅନୁସାରେ କରୋନା ଭୂତାଣୁ ଲୋକମାନଙ୍କଠାରୁ ଅନ୍ୟ ଲୋକମାନଙ୍କ ଶରୀରକୁ ସଂକ୍ରମିତ ହେବାକୁ ଯାଉଥିବାର ପ୍ରତୀୟମାନ ହୋଇଛି

ଗୁଜରାତ କରୋନା ଗୁଜରାତ ଶିକ୍ଷା ବିଭାଗ ବେସରକାରୀ ଆଞ୍ଚଳିକ ଟିଭି ଚ୍ୟାନେଲ୍ଗୁଡ଼ିକ ଜରିଆରେ ପିଲାମାନଙ୍କୁ ଶିକ୍ଷାଦାନ କରିବାକୁ ନିଷ୍ପତ୍ତି ନେଇଛି କରୋନା ଭୂତାଣୁ ସଂକ୍ରମଣ ଯୋଗୁଁ ଶିକ୍ଷାନୁଷ୍ଠାନଗୁଡ଼ିକ ବନ୍ଦ ରହିଥିବାରୁ ପିଲାମାନଙ୍କ ପାଠପଡ଼ାରେ ଘଟୁଥିବା ବ୍ୟାଘାତକୁ ଦୂର କରିବା ଲକ୍ଷ୍ୟରେ ଏହି ନିଷ୍କଭି ନିଆଯାଇଛି

ହେଲ୍ଥ ଆଡଭାଇଜରି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ କରୋନା ଭୂତାଣୁଠାରୁ ନିଜକୁ ସୁରକ୍ଷିତ ରଖିବା ପାଇଁ ସମସ୍ତ ସତର୍କତା ମୂଳକ ପଦକ୍ଷେପଗୁଡ଼ିକୁ ଅକ୍ଷରେ ଅକ୍ଷରେ ପାଳନ କରିବା ଲାଗି ସର୍ବସାଧାରଣଙ୍କୁ ପରାମର୍ଶ ଦେଇଛନ୍ତି ଲୋକମାନଙ୍କୁ କୌଣସି ଏକ ସ୍ଥାନରେ ବହୁ ସଂଖ୍ୟାରେ ଏକତ୍ରିତ ନ ହେବା ପାଇଁ କୁହାଯାଇଛି ଯଦି କୌଣସି ବ୍ୟକ୍ତିଙ୍କଠାରେ କାଶ କିମ୍ବା ଜ୍ୱରର ଲକ୍ଷଣ ଦେଖାଦିଏ ତେବେ ସେହି ବ୍ୟକ୍ତିଙ୍କୁ ଅନ୍ୟମାନଙ୍କଠାରୁ ପୃଥକ ହୋଇ ରହିବା ପାଇଁ କୁହାଯାଇଛି ଲୋକମାନଙ୍କୁ ସାବୁନରେ ହାତ ସଫା ନ କରି ନିଜର ଆଖି ନାକ କିମ୍ବା ମୁହଁକୁ ନ ଛୁଇଁବା ପାଇଁ ପରାମର୍ଶ ଦିଆଯାଇଛି ସର୍ବସାଧାରଣ ସ୍ଥାନଗୁଡ଼ିକରେ ଛେପ ଖଙ୍କାର ନ ପକାଇବାକୁ ଲୋକମାନଙ୍କୁ ଅନୁରୋଧ କରାଯାଇଛି ସମସ୍ତଙ୍କୁ ବାରମ୍ଭାର ସାବୁନରେ ବହୁ ସମୟ ପର୍ଯ୍ୟନ୍ତ ହାତ ଧୋଇବାକୁ କୁହାଯାଇଛି ଓ ଏହା ପରେ ହାତରେ ସାନିଟାଇଜର ମାଲିସ କରିବାକୁ ପରାମର୍ଶ ଦିଆଯାଇଛି ବ୍ୟବହାର ହୋଇସାରିଥିବା ଟିସୁପେପର ଗୁଡ଼ିକୁ ବନ୍ଦ ଥିବା ଡଷ୍ଟବିନ୍ ମଧ୍ୟରେ ପକାଯିବାକୁ ପରାମର୍ଶ ଦିଆଯାଇଛି କ୍ୱର କିମ୍ବା କାଶ ହେବା ଓ ଶ୍ୱାସପ୍ରଶ୍ୱାସରେ ଅସୁବିଧା ଦେଖାଦେବା ସ୍ଥଳେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରିବାକୁ କୁହାଯାଉଛି ଏଥିପାଇଁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ଏକ ନିଶ୍ରଳ୍କ ହେଲ୍ ୁଲାଇନ୍ ନମ୍ଭର ସ୍ଥାପନ କରାଯାଇଛି

ଏହି ନୟରକ୍ତ ଫୋନ୍ କରି ଲୋକମାନେ କରୋନା ଭୂତାଣ୍ର ସଂକ୍ରାନ୍ତରେ ତଥ୍ୟ ସଂଗ୍ରହ କରିପାରିବେ

ଯାହାର ଠିକଣା

କରୋନା ଭୂତାଣୁ ସଂକ୍ରମଣକୁ ଦୃଷ୍ଟିରେ ରଖି ସିବିଏସ୍ଇ ଏଭଳି ପଦକ୍ଷେପ ନେଇଛି ଏହି ପରାମର୍ଶ ଜାରି କରି ସିବିଏସ୍ଇ କହିଛି ପ୍ରତ୍ୟେକ ପରୀକ୍ଷା କେନ୍ଦ୍ରଗ୍ରଡ଼ିକର ଦାୟିତ୍ୱ ଅଧୀନରେ ଏହା ଆସିବ ପ୍ରତ୍ୟେକ ପରୀକ୍ଷାର୍ଥୀଙ୍କ ମଧ୍ୟରେ ଏକ ମିଟରରୁ ଅଧିକ ବ୍ୟବଧାନ ରଖାଯିବାକୁ ସିବିଏସ୍ଇ ନିର୍ଦ୍ଦେଶ ଦେଇଛି ଯେଉଁ ଷେତ୍ରରେ କୋଠରୀର ଆକାର ଏଥିପାଇଁ କମ୍ ହେଉଥିବ ସେ କ୍ଷେତ୍ରରେ ଅତିରିକ୍ତ କୋଠରୀର ବ୍ୟବସ୍ଥା କରିବାକୁ ସିବିଏସ୍ଇ କହିଛି ପ୍ରତ୍ୟେକ ପରୀକ୍ଷା କେନ୍ଦ୍ରର ପର୍ଯ୍ୟବେକ୍ଷକମାନଙ୍କୁ ମୁଖା ପିନ୍ଧିବା କିମ୍ବା ରୁମାଲରେ ମୁହଁକୁ ଡାଙ୍କି ରଖିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି

କୋର୍ଟ୍ କହିଛନ୍ତି ସେମାନେ ବିଧାନସଭାକୁ ଯାଇପାରନ୍ତି କିମ୍ବା ଯାଇ ନପାରନ୍ତି କିନ୍ତୁ ସେମାନଙ୍କୁ କୌଣସି ସ୍ଥାନରେ ଅଟକ କରି ରଖାଯାଇ ପାରିବ ନାହିଁ

କୋର୍ଟ୍ ବିଦ୍ରୋହୀ କଂଗ୍ରେସ ଏମ୍ଏଲ୍ଏ ମାନଙ୍କ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରି ଏହା ଅଯୌକ୍ତିକ ବୋଲି ଦର୍ଶାଇ ସେମାନଙ୍କୁ ସାକ୍ଷାତ କରିବା ପାଇଁ ତାଙ୍କର ରେଜିଷ୍ଟାର ଜେନେରାଲ୍ଙ୍କୁ ପଠାଇବାକୁ ମନା କରିଛନ୍ତି

ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କ ପାଲଟା ଆବେଦନ ଓ କଂଗ୍ରେସର ଆବେଦନର ଶୁଣାଣି କରି କୋର୍ଟ୍ ଏହି ରାୟ ଦେଇଛନ୍ତି କେକେ ଯାତ୍ରା ସସ୍ପେଣ୍ଡ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଦ୍ୱାରା ଜାରି କରାଯାଇଥିବା ପରାମର୍ଶ ଦୃଷ୍ଟିରୁ ଜାମ୍ମୁ କାଶ୍ମୀର ସରକାର ଶ୍ରୀ ମାତା ବୈଷ୍ଣୋଦେବୀଙ୍କ ଯାତ୍ରାକୁ ଆଜିଠାରୁ ବନ୍ଦ କରିଦେଇଛନ୍ତି କରୋନା ଭୂତାଣୁ ସଂକ୍ରମଣ ବ୍ୟାପିବାକୁ ରୋକିବା ଲାଗି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ବହୁ ପରାମର୍ଶ କାରି କରାଯାଉଛି ତୀର୍ଥଯାତ୍ରୀମାନଙ୍କର ସୁରକ୍ଷାକୁ ବିଚାରକୁ ନେଇ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି ତୀର୍ଥଯାତ୍ରୀମାନଙ୍କୁ ବର୍ତ୍ତମାନ ବୈଷ୍ଣୋଦେବୀ ଯାତ୍ରାରେ ନ ଯିବା ପାଇଁ ଅନୁରୋଧ କରାଯାଇଛି